ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଶାନ୍ତିରେ ବିଶ୍ୱାସ କରେ ଏବଂ ଶାନ୍ତି ପ୍ରତିଷ୍ଠା ଲାଗି ଉଦ୍ୟମ କରିବାକୁ ପ୍ରତିଶ୍ରତିବଦ୍ଧ ହୋଇଛି କିନ୍ତୁ ନିଜର ଆତ୍ମସମ୍ମାନ ଓ ଦେଶର ସାର୍ବଭୌମତାକୁ କଳାଞ୍ଜଳି ଦିଆଯାଇପାରିବ ନାହିଁ

ସେ କହିଛନ୍ତି କଳେ ବଳେ କୌଶଳେ କାହାର ଭଖଣ୍ଡ ଅକ୍ତିଆର କରିବାକୁ ଭାରତ କଦାପି ଲୋଭ କରି ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ଗତ ସପ୍ତାହରେ ଇଜ୍ରାଏଲ୍ର ହାଇଫା ଯୁଦ୍ଧ ଶତବାର୍ଷିକୀ ପାଳନ ସମୟରେ ମହୀଶ୍ୱର ହାଇଦ୍ରାବାଦ ଓ ଯୋଧପ୍ରରର ଯେଉଁ ସାହସୀ ସୈନ୍ୟମାନେ ଦମନକାରୀମାନଙ୍କ କବଳରୁ ହାଇଫା ସହରକୁ ମୁକ୍ତ କରିବାକୁ ଯାଇ ପ୍ରାଣବଳୀ ଦେଇଥିଲେ ସେମାନଙ୍କୁ ଦେଶବାସୀ ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ଶାନ୍ତି ପ୍ରତିଷାପାଇଁ ଭାରତୀୟ ଯବାନମାନେ ନିଜର ପରାକ୍ରମର ପରିଚୟ ଦେଇଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ମଧ୍ୟ କାତିସଂଘର ଶାନ୍ତିରକ୍ଷୀ ବାହିନୀରେ ଭାରତର ଅଧିକ ସଂଖ୍ୟକ ଯବାନ ରହିଛନ୍ତି ବିଶ୍ୱ ଶାନ୍ତି ପ୍ରତିଷ୍ଠାପାଇଁ ଭାରତର ସାହସୀ ଯବାନମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନ କର୍ତ୍ତନ୍ତି ସେ କହିଛନ୍ତି କାତି ଧର୍ମ ବର୍ଣ୍ଣ ଭାଷା ଓ ସମ୍ପ୍ରଦାୟ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟ ଦେଶର ଯବାନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କର୍ତ୍ତନ୍ତି

ପ୍ରାକୃତିକ ଦୂର୍ବିପାକ ସମୟରେ ବିମାନ ବାହିନୀର ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଦେଶବାସୀଙ୍କ ମନରେ ଅଲିଭା ହୋଇ ରହିବ ଶ୍ରୀ ମୋଦି କହିଛନ୍ତି ସ୍ୱଚ୍ଛ ଭାରତ ମିଶନ ଖାଲି ଭାରତପାଇଁ ଏକ ସଫଳ କାହାଣୀ ନୃହେଁ ସାରା ବିଶ୍ୱରେ ଏହା ବିଷୟରେ ଚର୍ଚ୍ଚା ହେଉଛି ପ୍ରଥମ ଥରପାଇଁ ଭାରତରେ ମହାତ୍ଲାଗାନ୍ଧି ଅନ୍ତର୍କାତୀୟ ପରିମଳ ସମ୍ମିଳନୀର ଆୟୋଜନ ବିଶ୍ୱରେ ସର୍ବବୃହତ୍ ବୋଲି ବିବେଚନା କରାଯାଉଛି ଏହି ସମ୍ମିଳନୀରେ ସାରା ବିଶ୍ୱର ବିଭିନ୍ନ ଦେଶର ପରିମଳ ବିଭାଗ ମନ୍ତ୍ରୀ ଓ ବିଶେଞ୍ଜେମାନେ ଯୋଗ ଦେବେ ଏବଂ ସେମାନଙ୍କର ଅଭିଜ୍ଞତା ଓ ଜ୍ଞାନ ଆଦାନ ପ୍ରଦାନ କରିବେ

ସେ କହିଛନ୍ତି ମହାତ୍ମାଗାନ୍ଧିଙ୍କ ଦର୍ଶନ ସାରା ବିଶ୍ୱରେ ଅନୁପ୍ରାଣିତ କରିଛି ବାପୁ କୃଷକ ଗାଁଗଣ୍ଡା ଶ୍ରମିକମାନଙ୍କ ଅଧିକାର ସୁରକ୍ଷିତ ରଖିବା ପରିଷ୍କାର ପରିଚ୍ଛନ୍ନତା ଓ ଶିକ୍ଷାର ଅଭିବୃଦ୍ଧି ପାଇଁ ସଦାସର୍ବଦା ଗୁରୁତ୍ୱ ଦେଇ ଆସିଥିଲେ ମହାତ୍ମାଗାନ୍ଧିଙ୍କର ସ୍ୱାଧୀନତା ସଂଗ୍ରାମରେ ଅବଦାନ ହେଉଛି ଏହାକୁ ସେ ଗଣ ଆନ୍ଦୋଳନରେ ରୂପାନ୍ତରିତ କରିପାରିଥିଲେ ସେ କହିଛନ୍ତି ଖଦି ଓ ହସ୍ତତନ୍ତ ସାମଗ୍ରୀ କିଣିବାଦ୍ୱାରା ବୁଣାକାରମାନେ ବିଶେଷ ଉପକୃତ ହୋଇପାରିବେ ଲାଲ୍ ବାହାଦୁର ଶାସୀଙ୍କ ବିଷୟ ଉଲ୍ଲ୍ରେଖ କରି ଶ୍ରୀ ମୋଦି କହିଛନ୍ତି ତାଙ୍କର ନାଁ ଶୁଣିଲେ ଆମ ହୃଦୟରେ ବିଶ୍ୱାସ ସୃଷ୍ଟି ହୁଏ ଏବଂ ତାଙ୍କର ବ୍ୟକ୍ତିତ୍ୱକୁ ନେଇ ପ୍ରତ୍ୟେକ ଭାରତୀୟ ଆଜି ମଧ୍ୟ ଗର୍ବିତ

ସେ କହିଛନ୍ତି ନ୍ୟାୟ ହେଉଛି ସ୍ୱରାଜର ମୂଳକଥା ଏବଂ ନ୍ୟାୟ ପଛରେ ମାନବ ଅଧିକାରର ସବୁ ଦିଗଗୁଡ଼ିକ ପର୍ଯ୍ୟବସିତ ପ୍ରଧାନମନ୍ତ୍ରୀ କହିଛନ୍ତି ଡକୁର ବାବାସାହେବ ଆମ୍ବେଦକରଙ୍କଦ୍ୱାରା ପ୍ରସ୍ତତ ସମ୍ଭିଧାନର ଚିଠାରେ ଗରିବ ଲୋକମାନଙ୍କର ମୌଳିକ ଅଧିକାର ରକ୍ଷା କରିବାପାଇଁ ବିଭିନ୍ନ ବ୍ୟବସ୍ଥା ଉଲ୍ଲେଖ କରାଯାଇଥିଲା

ଏହି ସଂସ୍ଥା ମାନବିକ ଅଧିକାରକୁ ସୁରକ୍ଷିତ ରଖିବା ସଙ୍ଗେ ସଙ୍ଗେ ଲୋକମାନଙ୍କର ସମ୍ମାନ ଓ ଆତ୍ମସମ୍ମାନ ବିକାଶ ଦିଗରେ ଗୁରୁତ୍ୱପୂର୍୍ଣ ଭୂମିକା ନିଭାଉଛି ସେ କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ କହିଥିଲେ ଆମମାନଙ୍କୁ ଛାଡ଼ିଦେଲେ ମାନବିକ ଅଧିକାରର ମୂଲ୍ୟ କିଛି ନାହିଁ କାତୀୟ ମାନବିକ ଅଧିକାର ଦେଶବାସୀଙ୍କ ମନରେ ଆସ୍ଥା ଓ ଆଶାର ବାତାବରଣ ସୃଷ୍ଟି କରିପାରିଛି ଶ୍ରୀ ମୋଦି ବିନା ଖାଦ୍ୟ ଓ ପାଣିରେ ସମୁଦ୍ରରେ ଭାସମାନ ଅବସ୍ଥାରେ ଜୀବନ ରକ୍ଷା କରିପାରିଥିବା ସାହସୀ ଅଭିଳାଷ ଟମିଙ୍କର ପ୍ରଶଂସା କରି ସେ କହିଛନ୍ତି ତାଙ୍କର ସାହସ ଦୂଢ଼ ମନୋବଳ ଓ ଶକ୍ତି ଏକ ବିରଳ ଦୃଷ୍ଟାନ୍ତ ହୋଇ ରହିବ ପିଏମ୍ ଗୁଜରାଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ୍ର ଆନନ୍ଦ କିଲ୍ଲା ଅନ୍ତର୍ଗତ ମୋଗର ଗାଁଠାରେ ଅତ୍ୟାଧୁନିକ ଚକୋଲେଟ୍ କାରଖାନାକୁ ଉଦ୍ଘାଟନ କରିଛନ୍ତି

ଏହି ସମବାୟ କେନ୍ଦ୍ର ଉଦ୍ଘାଟିତ ହେବା ପରେ କୃଷକମାନେ ନିଜର ବଳକା ବିଦ୍ୟୁତ୍ ଶକ୍ତିକୁ ବିଦ୍ୟୁତ୍ କମ୍ପାନୀଗୁଡ଼ିକୁ ବିକ୍ରି କରିପାରିବେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପଶ୍ଚିମବଙ୍ଗର କୋଲ୍କାତାଠାରେ ଅମ୍ବଲ କମ୍ପାନୀର ପ୍ରଥମ ଦୁଗ୍ର ଉତ୍ପାଦନ କେନ୍ଦ୍ରର ପ୍ରଧାନମନ୍ତ୍ରୀ ଭିଭିପ୍ରସ୍ତର ସ୍ଥାପନ କରିବେ

ଭାରତର ଜବାବ ଅଧିକାରକୁ ସାବ୍ୟସ୍ତ କରିବାକୁ ଯାଇ କାତିସଂଘରେ ଦେଶର ସ୍ଥାୟୀ ରାଷ୍ଟ୍ରଦୃତ ଗମ୍ଭୀର ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କୁରେସିଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ସେ କହିଛନ୍ତି ପାକିସ୍ତାନ ମାଟିରୁ ଯେଉଁ ସନ୍ତାସବାଦୀ କାର୍ଯ୍ୟକଳାପ ଚାଲିଛି ତାକୁ ଘଣ୍ଟ ଘୋଡ଼ାଇବାପାଇଁ ଏହା ସେ ଦେଶର ଅସଫଳ ପ୍ରୟାସ

ସେ ଦେଶରେ ଏକ ବିଦ୍ୟାଳୟରେ ଶିଶୁମାନଙ୍କୁ ସନ୍ତାସବାଦୀମାନେ ଯେଭଳି ଭାବରେ ହତ୍ୟା କଲେ ତାହାଠାରୁ ବଳି ଅଭାବନୀୟ ଘଟଣା ଆଉ କ'ଣ ହୋଇପାରେ ଶ୍ରୀମତୀ ଗମ୍ଭୀର କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ନେତୃତ୍ୱରେ ପାକିସ୍ତାନର ନ୍ତଆ ସରକାର ଭାରତ ସେହି ଘଟଣାରେ ଦୃଃଖ ପ୍ରକାଶ କରିଥିବା ବିଷୟକୁ ନିି୍୍ୟୟ ଗ୍ରହଣ କରିବେ ଆମ ଦେଶର ସଂସଦର ଉଭୟ ଗୃହରେ ଶିଶୁମାନଙ୍କ ଉପରେ ଆକ୍ରମଣକୁ ଘୋର ନିନ୍ଦା କରାଯାଇଥିଲା ସେ କହିଛନ୍ତି ଜାତିସଂଘରେ ପାକିସ୍ତାନ ପ୍ରଣି କାଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିଛି କିନ୍ତ୍ର ସେ ଦେଶର ନୂଆ ସରକାର ଜାଶି ରଖନ୍ତୁ ଯେ ଜମ୍ମୁ କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଜେକେ ଆଟାକ୍ ଜନ୍ମ ଏବଂ କାଶ୍ରୀରର ସୋପିଆଁ ଜିଲ୍ଲାର ଏକ ଥାନା ଉପରେ ସନ୍ତାସବାଦୀମାନଙ୍କ ଆକ୍ରମଣରେ ଜଣେ ପ୍ରଲିସ୍ ଯବାନ ଶହୀଦ ହୋଇଛନ୍ତି ପ୍ରଲିସ୍ ମ୍ରଖପାତ୍ର କହିଛନ୍ତି ସନ୍ତାସବାଦୀମାନେ ଥାନା ଉପରକୃ ଆଖିବୃଜା ଗୁଳିଚାଳନା କରିବାର୍ତ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ ଆହତ ଯବାନଙ୍କୁ ନିକଟସ୍ଥ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଛି ପୁଲିସ୍ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି

ଏକ ସରକାରୀ ବିଜ୍ଞପ୍ତି ଅନ୍ଦଯାୟୀ ପିସିବି ଆସେମ୍କି ଲୋଡର ଅନ୍ଲୋଡ ଏବଂ ମଦର୍ବୋର୍ଡ କୋଟିଂ ମେସିନ୍କୁ ଅର୍ଥମନ୍ତ୍ରଣାଳୟ ବହିଃଶୁଳ୍କ ପରିଧରୁ ମୁକ୍ତ କରିଛନ୍ତି